ମନ୍ତ୍ରଣାଳୟ କହିଛି ସରକାର ହସ୍କିଟାଲ୍ଗୁଡ଼ିକର ମୌଳିକ ଢାଞ୍ଚାରେ ଉନ୍ନତି ଆଣିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ଓ ସଫକ୍ରମିତମାନଙ୍କର ଚିକିହା ପାଇଁ ସମସ୍ତ ସୁବିଧା କରାଯାଉଛି ହସ୍କିଟାଲ୍ଗୁଡ଼ିକର ପ୍ରସ୍ତୁତି ମଧ୍ୟରେ ଅକ୍ସିଜେନ୍ ଯୋଗାଣ ଆଇସିୟୁ ଓ ଭେଷ୍ଟିଲେଟର ସୁବିଧା ପ୍ରଭୂତି ଅନ୍ତର୍ଭୁକ୍ତ

ଠିକ୍ ସମୟରେ ସଂକ୍ରମିତମାନଙ୍କୁ ଚିହ୍ନଟ କରି ସେମାନଙ୍କର ଚିକିତ୍ସା କରାଯିବା ଦ୍ୱାରା ଆରୋଗ୍ୟମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଜାତୀୟ ଓ ରାଜ୍ୟସ୍ତରରେ ସମନ୍ଧିତ ଉଦ୍ୟମ ଯୋଗୁଁ ସକାରାତ୍ମକ ଫଳ ଦେଖିବାକୁ ମିଳୁଛି ଚିକିହିତ ହେଉଥିବା ଲୋକମାନଙ୍କ ତୁଳନାରେ ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି

ଚଳଚ୍ଚିତ୍ର ନିର୍ମାଣ କାଭଡେକର କରୋନା ମହାମାରୀ କାରଣରୁ ଏକ ପ୍ରକାର ଅଚଳ ହୋଇପଡ଼ିଥିବା ଦେଶର ଚଳଚ୍ଚିତ୍ର ଉଦ୍ୟୋଗକୁ ପୁନଃ ଗତିଶୀଳ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଅନ୍ଲକ୍ ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ର ନିର୍ମାଣ ସକାଶେ ଖୁବ୍ ଶୀଘ୍ର ଏକ ନିର୍ଦ୍ଧାରିତ ପରିଚାଳନା ପ୍ରକ୍ରିୟା ଏସ୍ଓପି ଜାରି କରାଯିବ ବୋଲି ଶ୍ରୀ ଜାଭଡେକର କହିଛନ୍ତି ଚଳଚ୍ଚିତ୍ର ନିର୍ମାଣ ସହିତ ଟିଭି ଧାରାବାହିକ ଆନିମେସନ୍ ଓ ଗେମିଂ ଆଦି କାର୍ଯ୍ୟକ୍ରମ ଆଦିର ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ସରକାର କେତେକ ପ୍ରୋହାହନ ଭିତ୍ତିକ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଫିକି ଫ୍ରେମ୍ବର ଏକବିଂଶତମ ଉହବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ମୁମ୍ଭାଇର ପୋୱାଇ ଲେକ୍ଠାରେ ଅନୁଷ୍ଠିତ ଏହି ବାର୍ଷିକ ଉହବରେ ଯୋଗ ଦେଇ ଶ୍ରୀ ଜାଭଡେକର ଆହୁରି କହିଛନ୍ତି ଯେ କରୋନା ମହାମାରୀ ଏବେ ଯୋଗାଯୋଗର ନୂଆ ମାଧ୍ୟମ ବିଷୟରେ ଚିନ୍ତା କରିବାକୁ ଲୋକମାନଙ୍କୁ ବାଧ୍ୟ କରିଛି ଶାରୀରିକ ଭାବେ ଏକାଠି ନରହି ଭର୍ଚୁଆଲ୍ ଭାବେ ଏକାଠି ହେବା ଏବେ ଏକ ନୂତନ ସ୍ୱାଭାବିକ ପ୍ରକ୍ରିୟା ଭାବେ ଉଭା ହୋଇଛି ଭର୍ଚୁଆଲ୍ ସମାବେଶରେ ମଧ୍ୟ ଅଂଶଗ୍ରହଣ ଯେଭଳି ଭାବେ ବଢ଼ି ଚାଲିଛି ତାହାହିଁ ବାସ୍ତବିକତା ବୋଲି ସେ କହିଛନ୍ତି

ଭାରତର ଗଣମାଧ୍ୟମ ଓ ମନୋରଞ୍ଜ ଉଦ୍ୟୋଗର ଯେଉଁ ବିପୁଳ ସମ୍ବଳ ଓ ସମ୍ଭାବନା ରହିଛି ତାହାର ବିନିଯୋଗ କରି ଏହି ଶିଳ୍ପକ୍ ଆଗେଇ ନେବା ସକାଶେ ସେ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଆହ୍ୱାନ କରିଛନ୍ତି ଏଥିରେ ଉଦ୍ବୋଧନ ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଭାରତକୁ ଏକ ଜ୍ଞାନଭିତ୍ତିକ ଅର୍ଥନୀତିରେ ପରିଣତ କରିବା ପାଇଁ ସୃଜନଶୀଳ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇଛନ୍ତି ଏହି କ୍ଷେତ୍ରରେ ପରିମାଣ ସହିତ ମାନ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ଏଥିରେ ଯୋଗ ଦେଇ ନୀତିଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅମିତାଭ କାନ୍ତ କହିଛନ୍ତି ସାମ୍ପ୍ରତିକ ସଂକଟକୁ ସୁଯୋଗରେ ପରିଣତ କରାଯିବାର ସମୟ ଆସିଛି ଏଥିପାଇଁ ଦେଶକୁ ମନୋରଞ୍ଜନ ଶିଳ୍ପ ସମେତ କିଛି ଉହାନମୁଖୀ ଉଦ୍ୟୋଗକୁ ଚିହ୍ନଟ କରି ସେସବୁର ଅଭିବୃଦ୍ଧି କରାଗଲେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି

ଏଥିରେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହିତ କଡ଼ିତ ବହୁ ପ୍ରମୁଖ ବ୍ୟକ୍ତି ଓ ବିଶେଷଜ୍ଞ ନିଜ ନିଜର ମତାମତ ରଖିବେ

ୟୁକିସି ସଂଶୋଧିତ ନିର୍ଦ୍ଦେଶାବଳୀ ପାଠପଢ଼ାର ସୁବିଧା ଦେଇ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ସରକାରଙ୍କର ଗୁରୁଦାୟିତ୍ୱ ବୋଲି କେନ୍ଦ୍ର ମାନବ ସମ୍ଘଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି ବିଭିନ୍ନ ପରୀକ୍ଷା ଓ ଶିକ୍ଷାବର୍ଷ ସଂକ୍ରାନ୍ତ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗର ସଂଶୋଧିତ ନିର୍ଦ୍ଦେଶାବଳୀକୁ ଭର୍ଚୁଆଲ୍ ବ୍ୟବସ୍ଥାରେ ଉନ୍କୋଚନ କରି ଶ୍ରୀ ନିଶଙ୍କ କହିଛନ୍ତି ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ଓ ସମାନ ସୁବିଧା ସୁଯୋଗ ପ୍ରଦାନ ନୀତି ଆଧାରରେ ଏହି ପଦକ୍ଷେପ ନିଆଯାଇଛି କରୋନା ମହାମାରୀ ସଂକଟ କାଳରେ ଶିକ୍ଷାଦାନ ଅଧ୍ୟୟନ ପରୀକ୍ଷା ଓ ପାଠ୍ୟ ଖସଡ଼ା ପ୍ରସ୍ତୁତି ଏକ କଷ୍ଟକର କାର୍ଯ୍ୟ ହୋଇଥିଲେ ମଧ୍ୟ ୟୁଜିସି ସମୟାନୁବର୍ତ୍ତି ପଦକ୍ଷେପ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ କରୁଥିବା ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି

ତେବେ ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ନୂଆ ସୁପାରିଶ ପାଇଁ ୟୁଜିସି କମିଟିକୁ ଅନୁରୋଧ କରିଥିଲା ଏଥିରେ ପରୀକ୍ଷା ପରିଚାଳନା ପାଠପଢ଼ା ନାମଲେଖା ଆଦି ସମ୍ପର୍କରେ ଆବଶ୍ୟକ ପ୍ରସ୍ତାବ ଦେବା ପାଇଁ କୁହାଯାଇଥିଲା କମିଟି ଏହାର ରିପୋର୍ଟ ପ୍ରଦାନ କରିବା ପରେ ୟୁଜିସିର ଏକ ଜରୁରୀ ବୈଠକରେ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯିବା ପରେ ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି

ନରେନ୍ଦ୍ର ସିଂ ତୋମର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଚାଷୀମାନେ ଯେପରି ତାଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ପାଇପାରିବେ ସରକାର ସେ ଦିଗରେ ପଦକ୍ଷେପ ନେଉଛନ୍ତି ଉତ୍ତରପ୍ରଦେଶର ବଦାୟୁଁ ନିକଟସ୍ଥ ଦାତାଗଞ୍ଜ କୂଷି ବିଜ୍ଞାନ କେନ୍ଦ୍ରର ପ୍ରଶାସନିକ ଭବନର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଭିଡ଼ିଓ କନଫରେନ୍ନିଂ କରିଆରେ ସମାପନ କରିବା ଅବସରରେ ଶ୍ରୀ ତୋମାର କହିଛନ୍ତି କୃଷି କ୍ଷେତ୍ରରେ ଅନେକ ସଂସ୍କାର ଓ ନୂତନ ଅଧ୍ୟାଦେଶ ଫଳରେ ଦେଶର ଯେକୌଣସି ସ୍ଥାନର ଚାଷୀମାନେ ଏବେ ନିର୍ବିଘ୍ନରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି କରି ଉଚିତ୍ ମୂଲ୍ୟ ପାଇବାର ମାର୍ଗ ସହଜ ଓ ସରଳ ହୋଇପାରିଛି ଶ୍ରୀ ତୋମାର ଆହୁରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୃଷି ଓ ଅନ୍ୟାନ୍ୟ କ୍ଷେତ୍ର ମଧ୍ୟରେ ଥିବା ତାରତମ୍ୟ ଦୂର କରାଯାଇ ପାରିଛି ଦେଶ ଏବେ କେବଳ ଆତ୍ମନିର୍ଭରଶୀଳ ନୁହେଁ ବର୍ଚ୍ଚ ଅଧିକ ଉତ୍ପାଦନ ମଧ୍ୟ କରିପାରୁଛି

କୃଷି ବିଞ୍ଜାନୀମାନେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ଉତ୍ପାଦନ ବୃଦ୍ଧି ଦିଗରେ ଚାଷୀମାନଙ୍କୁ ବିଶେଷ ଭାବେ ସହାୟତା ଯୋଗାଇ ପାରିବେ ବୋଲି ଶ୍ରୀ ତୋମାର ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି